ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀମାନେ ନିକ ପ୍ରଚାର ଅଭିଯାନକୁ ଜୋରଦାର କରିବାରେ ଲାଗିପଡ଼ିଛନ୍ତି

ଏବେ ପ୍ରାର୍ଥୀମାନେ ଗାଁ ଗାଁରେ ପ୍ରଚାରକୁ ଗୁରୁତ୍ୱ ଦେଉଥିବା ବେଳେ ଘରଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି

ସେ ମଧ୍ୟ ପ୍ରଧାନମନ୍ତୀଙ୍କୁ ଧନ୍ୟବାଦ ଜଶାଇଛନ୍ତି

ଏବେ ଦଳକୁ ଫେରି କାମରେ ସହଯୋଗ କରନ୍ତୁ ବୋଲି ଶ୍ରୀ ଓରାମ କହିଛନ୍ତି

ସେ ସ୍ଚାନୀୟ ଅଞ୍ଚଳର ଜଣେ ସରପଞ୍ଚ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଶ୍ରୀରାମ ନବମୀ ଆକି ହେଉଛି ପବିତ୍ର ଶ୍ରୀରାମ ନବମୀ

ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ପ୍ରତ୍ୟୁଷରୁ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି

ଜନ୍ନ ହେବାପରେ ଶ୍ରୀରାମଙ୍କୁ ନାଭିକଟା ମଣ୍ଡପ ଉପରକୁ ଅଶାଯାଇ ସେଠାରେ ନାଭି ଛେଦନ କରାଯିବ ବୋଲି ସ୍ଚନା ମିଳିଛି

ଏହି ରଥର ବିଶେଷତ୍ୱ ହେଉଛି ରଥଟି ଅଶଲେଉଟା ଯେଉଁଭଳି ଭାବେ ରଥ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ

ଆଷାତ୍ ମାସ ଶୁକ୍କପକ୍ଷ ଦ୍ିତୀୟାରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆର ହୋଇଥାଏ

ସୂଚନାଯୋଗ୍ୟ ଯେ ପ୍ରଶାସନ ପକ୍ଷରୁ ଚୌଦ୍ୱାର ନିକଟସ୍ଷ କୁସ୍ପଙ୍ଗିଠାରେ କଂସେଇଖାନା ପାଇଁ ଜାଗା ଚିହ୍ବଟ ହୋଇଛି

ତାର ବୟସ ତିନିବର୍ଷ ହେବ ବୋଲି ଅନୁମାନ କରାଯାଉଛି ବାଘ ମୃତ୍ୟୁର କାରଣ ଅସ୍ ରହିଛି